ହିତାଧିକାରୀଙ୍କ ଖାତାରେ ଡିବିଟି ମାଧ୍ଧମରେ ଟଙ୍କା ପ୍ରଦାନ କରାଯିବ

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ନୀଙ୍କ ଅଧ୍ଧକ୍ଷତାରେ କାଳିଆ ଯୋଜନା କମିଟି ବୈଠକରେ ଏହା ସ୍ଟିର କରାଯାଇଛି

ଏହି ମକ୍ ପୋଲିଂରେ ମୁଖ୍ୟ ଶାସନ ସଚିବଙ୍କ ସହ ବହୁ ଅଧିକାରୀ ସାମିଲ ହୋଇଥିଲେ ମକ୍ ପୋଲରେ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଅବଗତ କରାଯାଇଛି

ତେବେ ସଦସ୍ୟମାନଙ୍କ ନାମ ଚୂଡ଼ାନ୍ତ ହୋଇପାରି ନାହି

ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ଭାବେ ନାମ ପ୍ରକାଶ କରାଯିବ ବୋଲି ଶ୍ରୀ ପାତ୍ନୀ କହିଛନ୍ତି

ବିଜେପି ଅଭିଯୋଗ ଭୁବନେଶ୍ୱର କଳିଙ୍ଗ ଷାଡିୟମ୍ରେ ଅନୁଷିତ ହୋଇଥିବା ବିଶ୍ୱକପ୍ ହକିରେ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ହିସାବ ମିଳୁନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ରାଜ୍ୟ ଗୋଷୀ କ୍ରୀଡ଼ା ଭଳି ହକି ବିଶ୍ୱକପ୍ରେ ଦୁର୍ନୀତି ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ଏପରିକି ସୂଚନା ଅଧିକାର ଆଇନ ବଳରେ ସରକାର ତଥ୍ୟ ଯୋଗାଉ ନଥିବା କୁହାଯାଇଛି

ଜାଗମରା ଗ୍ରାମରୁ ଅନନ୍ତ କିଶୋରୀଙ୍କ ବିଶାଳ ଶୋଭାଯାତ୍ରା ଉଦୟଗିରି ରାଶୀହଂସପୁରରେ ପହଞ୍ ବା ପରେ ଗୁଫ୍ଫା ଭିତରେ ପୂଜାର୍ଚ୍ଚନା କରାଯାଇଥିଲା ଏହାପରେ ଅନନ୍ତକିଶୋରୀଙ୍କ ପ୍ରତିମାକୁ ପାହାଡ଼ ଉପରେ ଥିବା ଦୋଳବେଦୀକୁ ଅଣାଯାଇଥିଲା